ବିଭିନ୍ ଦଳର ପ୍ରାର୍ଥୀମାନେ ବିଧାନସଭା ଲାଗି ପ୍ରାର୍ଥ୍ପତ୍ର ଦାଖଲ ଜାରି ରଖିଛନ୍ତି ଗତକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ତିନି ଜଣ ଏବଂ ଦିତୀୟ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ସେ କଂଗ୍ରେସ ଏବଂ ସ୍ୱାଧୀନଭାବେ ଦୁଇ ସେଟ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି

ଟିକେଟ ମିଳିବ ବୋଲି ସେମାନେ ଆଶାବାଦୀ ଥିବାରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବରଗଡ ଜିଲ୍ଲା ଭଟ୍ଲି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତଥା ମନ୍ତୀ ସ୍ବଶାନ୍ତ ସିଂ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ସେ ତାଙ୍କର ଶତାଧିକ ସମର୍ଥନଙ୍କ ସହିତ ବରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦୁଇସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ସେ ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ପ୍ରତ୍ୟୁଷା କଂଗ୍ରେସ ବିଜେଡିରୁ ନିକଟରେ ଇସ୍ତଫା ଦେଇଥିବା କକ୍ଷମାଳ ସାଂସଦ ପ୍ରତ୍ୟଷା ରାଜେଶ୍ୱରୀ କଂଗ୍ରେସରେ ଯୋଗଦେବେ ଏ ନେଇ ସେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖିଥିବା ଜଣାପଡ଼ିଛି

ଆଜି ଗୁଣୁପୁର ଉପଜିଲ୍ଲାପାଳ ବିଏସ ବଳିରାମଙ୍କୁ ପ୍ରାର୍ଥୀମାନେ ସେମାନଙ୍କର ନିଜର ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି

ଏହି ଅବସରରେ ମହାପ୍ରଭୁ ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ରାଜ୍ୟବାସୀଙ୍ଙୁ ଶୁଭେଛା ଜଶାଇବା ସହ ସମସ୍ତଙ୍କୁ ଶୁଭକାମନା କରିଛନ୍ତି

ରଙ୍ଗ ଦୋକାନରେ ଲୋକଙ୍କର ଭିଡ଼ ଦେଖ୍ବାକୁ ମିଳିଛି

ଆସନ୍ତାକାଲି ମଦ ଦୋକାନଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ବିପଦପ୍ରର୍ଷ୍ ଘାଟଗୁଡ଼ିକରେ ଗାଧୋଇବାକୁ ମଧ ବାରଣ କରାଯାଇଛି ସୁବର୍ଷପୁର ଜିଲ୍ଲାରେ ଦୋଳ ଉହବ ପାଳିତ ହେଉଛି

ବିଭିନ୍ଦ ରାଜ୍ୟର ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ହୋଲି ଉହବ ପାଳନ କରାଯାଉଛି

ସୁସଜିତ ବିମାନରେ ରାଧାକୃଷ୍ଣଙ୍କୁ ଘକ୍ଷବାଦ୍ୟ ଶୋଭାଯାତ୍ରାରେ ନିଆଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଥିଲା